ପିଏମ୍ ସାଉଥ୍ କୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେବଳ କଥାକହିବା ଅପେକ୍ଷା ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ସମୟ ଆସିଛି ଏବଂ ବିଶ୍ୱ ସମୁଦାୟ ଏ କ୍ଷେତ୍ରରେ ଏକଚ୍ଚୁଟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍ ଜାଏଙ୍କ ସହ ସିଓଲଠାରେ ପ୍ରତିନିଧି୍ତରୀୟ କଥାବାର୍ତ୍ତା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଦକ୍ଷିଣକୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ସହ ଆତଙ୍କବାଦ ବିରୋଧରେ ଆନ୍ତର୍ଜାତିକ ସମନ୍ୱୟ ରକ୍ଷା ପାଇଁ ଅଙ୍ଗିକାରବଦ୍ଧ ପୁଲୁୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତକୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇପକ୍ଷ ପ୍ରତିରକ୍ଷା ଞ୍ଜାନକୌଶଳର ବିକାଶ ମିଳିତଭାବେ ଅସ୍ତ୍ରଶସ୍ତ ଉତ୍ପାଦନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଏକମତ ହୋଇଛନ୍ତି ଏହାଛଡା ଭାରତର ପ୍ରାଚ୍ୟ ଅଭିମୁଖୀ ନୀତି ସହିତ ଦକ୍ଷିଣ କୋରିଆର ନୂଆ ଦକ୍ଷିଣ ନୀତିକୁ ମିଶାଇ ଏକ ସ୍ୱତନ୍ତ୍ର ରଣକୌଶଳାତ୍ମକ ଅଂଶୀଦାରି ଗଢ଼ିବାକୁ ଉଭୟପକ୍ଷ ରାଜି ହୋଇଥିବା ଶ୍ରୀ ମୋଦି ସ୍ୱଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ପ୍ରଶାନ୍ତ ମହାସାଗର କ୍ଷେତ୍ର ଦକ୍ଷିଣ ପୂର୍ବଏସୀୟ ରାଷ୍ଟ୍ରସଂଗଠନ ଆସିଆନର ସ୍ୱାର୍ଥ ଅନୁକଳ ହେବା ଉଚିତ୍ ଏବଂ ଏଥିରେ ବାହ୍ୟ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ

ଏଥିରେ ଉଭୟପକ୍ଷ ଭିଭିଭୂମି ନିର୍ମାଣ ବନ୍ଦର ବିକାଶ ଖାଦ୍ୟ ପ୍ରକ୍ରିୟାକରଣ ଓ ଷ୍ଟାଟ୍ଅପ୍ ଆଦି ଅନ୍ତର୍ଭୁକ୍ତ

ଏଥିରେ ଷ୍ଟାଟ୍ଅପ୍ ନିର୍ମାଣରେ ସହଯୋଗ ସୀମାପାର ଓ ଆନ୍ତର୍ଜାତିକ ଅପରାଧର ମିଳିତ ମୁକାବିଲା ପ୍ରସାରଭାରତୀ ଓ କୋରିଆ ସରକାରୀ ପ୍ରସାରଣ ସଂସ୍ଥା କେବିଏସ୍ ମଧ୍ୟରେ ବୁଝାମଣା ଅନ୍ୟତମ ନୂଆ ରାଜିନାମା ଫଳରେ ଦୂରଦର୍ଶନ ଚ୍ୟାନେଲ ଦକ୍ଷିଣ କୋରିଆରେ ଏବଂ କେବିଏସ୍ ୱାର୍ଲ୍ଡ ଚ୍ୟାନେଲ ଭାରତରେ ସେମାନଙ୍କର କାର୍ଯ୍ୟକ୍ମ ପ୍ରସାରଣ କରିବେ

ସିଓଲଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସଂପୃକ୍ତ ପ୍ରତିଷ୍ଠାନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଜୀବନୀ ଓ ଉପଲବ୍ଧି ସମ୍ପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ପୁରସ୍କାର ପ୍ରଦାନ କରିବା ଅବସରରେ ଶାନ୍ତି କମିଟି ଭାରତ ଓ ବିଶ୍ୱର ଆର୍ଥକ ବିକାଶରେ ମୋଦିଙ୍କ ପ୍ରଣୀତ ଅର୍ଥନୀତିର ପ୍ରଭାବ ଏବଂ ସାମାଜିକ ଓ ଆର୍ଥିକ ବୈଷମ୍ୟ ଦୂରୀକରଣରେ ତାଙ୍କର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ ଏହି ଚତୁର୍ଦ୍ଦଶ ସମ୍ମାନଜନକ ପୁରସ୍କାର ପାଇବାରେ ମୋଦି ବିଶ୍ୱର ଅନ୍ୟତମ ପ୍ରମୁଖ ନେତା

ୟୁଏନ୍ଏସ୍ସି ମିଳିତ ଜାତିସଂଘର ନିରାପତ୍ତା ପରିଷଦ ପୁଲୁୱ୍ୱାମା ଆତଙ୍କବାଦୀ ଆକ୍ମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛି ଏହାକୁ ପରିଷଦ ଏକ କାପୁରୁଷଚିତ୍ତ ଓ ଘୃଣ୍ୟ କାର୍ଯ୍ୟ ବୋଲି କହିଛି

ନିରାପତ୍ତା ପରିଷଦ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ସଂସ୍ଥାକୁ ମଧ୍ୟ ତୀବ୍ ଭର୍ସନା କରିଛି ପୁଲୁୱାମା ବିସ୍ଫୋରଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା

ପରିଷଦ କହିଛି ଯେ ଏହି ଆତଙ୍କବାଦୀ କାର୍ଯ୍ୟକଳାପର ସ୍ରଷ୍ଟା ପ୍ରୋହାହନକାରୀ ସଂଗଠନ ସଂଗଠନ ଅର୍ଥପ୍ରଦାନକାରୀ ଏବଂ ସହଯୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ତର୍ଜାତିକ ସମୁଦାୟ ଭାରତ ସହ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍

ଦେଶର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ନେତୃତ୍ୱରେ ଗତକାଲି ଅନୁଷ୍ଠିତ ଦେଶର ଜାତୀୟ ନିରାପତ୍ତା କମିଟିର ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି ଏହାଛଡା ବେଆଇନ୍ ଘୋଷିତ ସଂଗଠନ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାକୁ ନିଷ୍ପଭି ହୋଇଛି ପାକିସ୍ତାନ ମାଟିରେ କାର୍ଯ୍ୟ କରୁଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜମାତ୍ ଉଦ୍ ଦାଓ୍ବା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ପାକିସ୍ତାନ ଏହି ନିଷ୍ପଭି ନେଇଥିବା କୁହାଯାଉଛି

ଏହି ନୋଟିସ୍ରେ ଏହିସବୁ ରାଜ୍ୟର ମୁଖ୍ୟସଚିବ ପୁଲିସ ମହାନିର୍ଦ୍ଦେଶକ ଏବଂ ଦିଲ୍ଲୀ ପୁଲିସର ମୁଖ୍ୟଙ୍କୁ କାଶ୍ମୀର ଜନତା ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ସୁରକ୍ଷା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ କୁହାଯାଇଛି ପୁଲୁୱାମା ଘଟଣା ପରେ ଦେଶର ବିଭିନ୍ନ ରାଜ୍ୟରେ ବାସିତ କରୁଥିବା କାଶ୍ମୀର ଲୋକଙ୍କ ପ୍ରତି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହାକୁ ରୋକିବାକୁ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା କାରି କରାଯାଇଥିଲା ପ୍ରଧାନ ବିଚାରପତି କଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମାମଲାର ଶୁଶାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ୱାଟର ସେୟାରିଂ ଭାରତ ଦେଇ ପାକିସ୍ତାନକୁ ଯେଉଁସବୁ ନଦୀ ପ୍ରବାହିତ ହେଉଛି ତାହାର ପାଣି ପାକିସ୍ତାନକୁ ନଦେବା ପାଇଁ ଭାରତ ନିଷ୍ପଭି ନେଇଛି ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ଯେ କାଶ୍ୱୀର ଓ ପଞ୍ଜାବ ଦେଇ ସିନ୍ଧୁ ଏବଂ ଏହାର ଶାଖାନଦୀ ଗୁଡ଼ିକ ପାକିସ୍ତାନକୁ ଯାଇଛି

ତେବେ ପାକିସ୍ତାନ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋହାହିତ କରୁଥିବାରୁ ଭାରତ ଏହି ଚୁକ୍ତିକୁ ମାନିବ ନାହିଁ ଏବଂ ଜଳଯୋଗାଣ ବନ୍ଦ ରଖିବ

ଏକ ଘରେ ଲୁଚିଥିବାବେଳେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଇତିମଧ୍ୟରେ ସେହି ଅଞ୍ଚଳରେ ଇଷ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି

ଏଥିରେ ଭାରତୀୟ ପ୍ରତିରକ୍ଷା ବାହିନୀର ହାଲ୍କା ଯୁଦ୍ଧବିମାନ ମାନ ସେମାନଙ୍କର ଉଡାଣ କୌଶଳ ପ୍ରଦର୍ଶନ କରୁଛନ୍ତି

ଏହାଫଳରେ ଉତ୍ତରଭାରତରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶୀତ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଗତକାଲି ଜାମ୍ମୁ କାଶ୍ମୀରର ଲଦାଖ ଅଞ୍ଚଳରେ ଏହି ରତୁର ସର୍ବାଧିକ ବରଫପାତ ହୋଇଥିଲା

ଏସସି ବିସିସିଆଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଡିକେ ଜୈନକୁ ସର୍ବୋଚ୍ଚ ଅଦାଲତ ବିସିସିଆଇର ନ୍ୟାୟମିତ୍ର ବା ଅମ୍ଭୁଡ୍ୱମ୍ୟାନ୍ ଭାବେ ନିଯୁକ୍ତି କରିଛନ୍ତି କ୍ରିକେଟ ବୋର୍ଡର ନୂତନ ସମ୍ଭିଧାନ ଅନୁସାରେ ଏହି ନିଯୁକ୍ତି ଦିଆଯାଇଛି ବିଭିନ୍ନ ଆର୍ଥକ ପ୍ରସଙ୍ଗ ଓ ରାଜ୍ୟ କ୍ରିକେଟ ସଫଘ ମଧ୍ୟରେ ଖେଳାଳିମାନଙ୍କୁ ନେଇ ଲାଗି ରହୁଥିବା ବିବାଦର ସମାଧାନ ଦିଗରେ ସେ ମଧ୍ୟସ୍ଥି ଭୂମିକା ତୁଲାଇବେ